ଏହି ସମାରୋହ ଭର୍ଚୁଆଲ ମୋଡ୍ରେ ଅନୁଷ୍ଠିତ ହେବ ବୋଲି ନ୍ତଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ସେ କହିଛନ୍ତି ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି 'ଆତ୍ମନିର୍ଭର ଭାରତକୁ ଅବଦାନ ' ଏହି ସମାରୋହରେ ମୁଖ୍ୟଅତିଥି ରୂପେ ସୁରିନେମର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ଯୋଗଦେଇ ନିଜର ବକ୍ତବ୍ୟ ରଖିବେ ସେହିଭଳି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମାରୋହର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶୀ ଶୀବାସ୍ତବ କହିଛନ୍ତି

ଏହି ଆଲୋଚନାରେ ଦେଶର କୋଭିଡ୍ ନାଇଷ୍ଟିନ୍ ସ୍ଥିତି ଏବଂ ଟିକାକରଣ ସଂପର୍କିତ ପ୍ରସଙ୍ଗ ମୁଖ୍ୟତଃ ସ୍ଥାନ ପାଇବ ବୋଲି ଜଣାପଡ଼ି ଛି

ସେ କହିଛନ୍ତି ଗତବର୍ଷ ମେ ମାସରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ ବିଶ୍ୱର ସର୍ବବୃହତ ସ୍ୱଦେଶ ପ୍ରତ୍ୟାବର୍ଭନ କାର୍ଯ୍ୟକ୍ରମ

ଗତକାଲି ଅଷ୍ଟମ ପର୍ଯ୍ୟାୟ କଥାବାର୍ତ୍ତା ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି କୃଷି ଆଇନ୍ ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି କିନ୍ତୁ ଏହା ଉପରେ କୌଣସି ନିଷ୍କଭି ନିଆଯାଇପାରି ନାହିଁ ସେ କହିଛନ୍ତି କୃଷି ଆଇନ୍ଗୁଡ଼ିକର ଉଚ୍ଛେଦକୁ ଛାଡ଼ି କୃଷକନେତାମାନେ ଯଦି ଅନ୍ୟ କୌଣସି ମତାମତ ଦିଅନ୍ତି ତେବେ ଏହା ଉପରେ ବିଚାର କରାଯିବ କିନ୍ତୁ କୃଷକ ନେତାମାନେ କୌଣସି ବିକଳ୍ପ ନ ଦେବାରୁ ବୈଠକ ଅମିମାଂଶିତ ଭାବେ ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ଶ୍ରୀ ତୋମର କହିଛନ୍ତି ଯେଉଁମାନେ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେମାନେ କୃଷି ଆଇନ୍ଗୁଡ଼ିକର ଉଚ୍ଛେଦ ପାଇଁ ଦାବି କରୁଛନ୍ତି କିନ୍ତୁ ଏଭଳି ଅନେକ କୃଷକ ଅଛନ୍ତି ଯେଉଁମାନେ କୃଷି ଆଇନ୍ଗୁଡ଼ିକୁ ସମର୍ଥନ କରୁଛନ୍ତି ଯେଉଁ କୃଷକ ସଂଘ ଗୁଡ଼ିକ କୃଷି ଆଇନ୍ଗୁଡ଼ିକର ଉଚ୍ଛେଦ ପାଇଁ ଦାବି କରି ଆସୁଚ୍ଚନ୍ତି ସରକାର ସେମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି ଡିଜିଟାଲ କ୍ୟାଲେଣ୍ଡର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭହେକର ଗତକାଲି ନୂଆଦିଲ୍ଲୀଠାରେ ସରକାରଙ୍କ ଡିଜିଟାଲ କ୍ୟାଲେଣ୍ଡର ଏବଂ ଡାଏରୀ ଆପ୍ର ଶୁଭାରମ୍ଭ କରିଛନ୍ତି ଏହି ଅବସରରେ କାଭଡେକର କହିଛନ୍ତି ପୂର୍ବରୁ କାନ୍ଥକୁ ସଜାଉଥିବା ସରକାରୀ କ୍ୟାଲେଣ୍ଡର ଏବେ ମୋବାଇଲ୍ ଫୋନ୍କୁ ସଜାଇବ

ଶ୍ରୀ ଜାଭଡେକର କହିଛନ୍ତି କାଗଜ ବିହୀନ ଶାସନ ଏବେ କାର୍ଯ୍ୟାଳୟକୁ ଆସିଛି ଫାଇଲଗୁଡ଼ିକ ପ୍ରତିବଦଳରେ ଇ ଫାଇଲ୍ ଗତି କରୁଛି ଡିଜିଟାଲ୍ କ୍ୟାଲେଣ୍ଡର ପରିବେଶ ଅନୁକୂଳ ଏକ ପଦକ୍ଷେପ ଏହା ଉଭୟ ହିନ୍ଦୀ ଏବଂ ଙ୍ଗରାଜୀରେ ଉପଳବ୍ଧ ହେବ

ପ୍ରତିଷେଧକ ଦିଆଯିବା ପୂର୍ବରୁ ଏହି ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ କରାଯାଇଛି ଏହି ପ୍ରସ୍ତୁତି ଅଭ୍ୟାସ ସମୟରେ ଜିଲ୍ଲାପାଳମାନଙ୍କ ତଦାରଖରେ ହିତାଧିକାରୀମାନଙ୍କର ପଞ୍ଜୀକରଣ ଏବଂ ଟୀକାକରଣ ହେବାକୁ ଥିବା ସ୍ଥାନରେ ଟୀକାକରଣ ଓ ଏ ସଂକ୍ରାନ୍ତୀୟ ପୁଙ୍ଗାନୁପୁଙ୍ଗ ଯୋଜନାର ପରୀକ୍ଷା ନିରୀକ୍ଷା କରାଯାଇଛି

ଭାରତର ଔଷଧ ନିୟନ୍ତ୍ରକ ସଂସ୍କା ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ କୋବିସିଲ୍ଡ୍ ଓ କୋବାକୁନ୍ ଭଳି ଦୁଇଟି ପ୍ରତିଷେଧକକୁ ଅନୁମତି ପ୍ରଦାନ କରିଛି

ଏହି ଚିହ୍ନଟ ପ୍ରକ୍ରିୟା ପୂର୍ବରୁ କରାଯାଇଥିବା ପ୍ରସ୍ତୁତି ଅଭ୍ୟାସକୁ ଭିତ୍ତିକରି କରାଯିବ

ସମସ୍ତ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ସିରିଞ୍ଜ୍ ଓ ସାମଗ୍ରୀ ଯୋଗାଇବା ବିଷୟ ନିଶ୍ଚିତ କରିଛନ୍ତି ସେ କହିଛନ୍ତି ଦେଶର ଶୀତଳ ଭଣ୍ଡାର ମୌଳିକ ଢାଞ୍ଚାରେ ଉନ୍ନତି ଅଣାଯାଇଛି ପ୍ରତିଷେଧକର ସୁରକ୍ଷା ଓ ବିଶ୍ୱସନୀୟତାକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ପ୍ରତି ସାବଧାନ ରହିବାକୁ ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଭାରତର କୋବିଡ୍ ଆରୋଗ୍ୟ ହାର ସମଗ୍ର ବିଶ୍ୱରେ ସର୍ବାଧିକ ରହିଛି

ସ୍ୱାସ୍ଥ୍ୟମନ୍ତ୍ରୀ ତାମିଲ୍ନାଡୁକୁ ଦୁଇଦିନ ଗସ୍ତରେ ଯାଇ ଚେନ୍ନାଇରେ କୋଭିଡ୍ ନାଇଷ୍ଟିନ୍ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସର ସମୀକ୍ଷା କାର୍ଯ୍ୟ କରିସାରି ସେ ସାମ୍ଭାଦିକମାନଙ୍କୁ ଏହା ଜଣାଇଛନ୍ତି ମନ୍ତ୍ରୀ କହିଛନ୍ତି ଭାରତରୁ ଯେଭଳି ଭାବେ ପୋଲିଓର ମୂଳୋପ୍ରାଟନ କରାଯାଇଛି ଠିକ୍ ସେହିଭଳି ଭାବେ କୋବିଡ୍ ନାଇଣ୍ଟିନ୍ର ମଧ୍ୟ ମୂଳୋପ୍ରାଟନ କରାଯିବ

ବର୍ତ୍ତମାନ ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ଏବଂ ରିଷଭ୍ ପନ୍ଥ ବ୍ୟାଟିଂ କରୁଛନ୍ତି